ଏବଂ ଆଜି ପବିତ୍ର ମାଘ ସପ୍ତମୀ

କଟକରୁ ବିଭିନୁ ଓକିଲ ସଂଘର ସଦସ୍ୟମାନେ ଭୁବନେଶ୍ୱରରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି

ହକି ପାଇଁ ଅନେକ ଟଙ୍କା କମ୍ପାନୀମାନଙ୍କଠାରୁ ଅଣ ଓଡ଼ିଆ ଅଫିସରମାନେ ବିଶେଷତଃ ଖେଳ ବିଭାଗ ତରଫର୍ ଆଦାୟ କରାଯାଇଛି ମୁଖ୍ୟମନ୍ତୀଙ୍କ ଦପ୍ତର ସେଥିରେ ସଂଶୁୁଷ୍ ଅଛି

ଏହି ଡାକରାରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ବନ୍ଦ୍ ରହିଛି ଯାନବାହନ ଚଳାଚଳ ବନ୍ଦ୍ ରହିବା ସଙେ ସଙେ ଦୋକାନ ବଙ୍କାର ବନ୍ଦ୍ ରହିଛି ବ୍ୟାଙ୍ ସେବା ବ୍ୟାହତ ହୋଇଛି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା କମ୍ ରହିଛି

ପୁଲିସ୍ ଇନ୍ଫର୍ମର୍ ହୋଇଥିବାରୁ ଟୁନୁ ଓରଫ୍ ଟୁନୁ ମାଡ଼କାମୀକୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି

ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞଳ ହୋଇଥିବାରୁ ଏଠାରେ ମାଓ ଗତିବିଧି ଥିବାବେଳେ ଏହି ହତ୍ୟାକାଣ୍ଡ ମାଓବାଦୀ କରିଥିବା ଅନୁମାନ କରାଯାଉଛି ବିଏସ୍ଏଫ୍ ଓ ପୁଲିସ୍ ପକ୍ଷରୁ କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ ତଦନ୍ତ କରାଯିବ ବୋଲି ଉମରକୋଟ ଏସ୍ଡିପିଓ ହେମନ୍ତ କୁମାର ପାଡ଼ୀ ସୂଚନା ପ୍ରଦାନ କରିଛନ୍ତି

ପରେ ଚାଇଲ୍ଚ ଲାଇନକୁ ଖବରଦେବା ପରେ ଚାଇଲ୍ଡ ଲାଇନର କର୍ମକର୍ତା ଆସି ଦୁଇ ଜଣ ଶିଶୁଙ୍କୁ ଉଦ୍ଧାରକରି ନେଇଛନ୍ତି

ବନ୍ଦ୍ ପ୍ରଭାବରେ ଚାରିଚକିଆ ଯାନବାହନ ଦୋକାନ ବଜାର ବନ୍ଦ୍ ରହିଛି କେବଳ ଭବାନୀପାଟଣା ସହର ଦୋକାନ ବଜାର ଯାନବାହନ ବନ୍ଦ୍ ରହିବାକୃ ଜନମମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି